ଏଥର ମୁଖ୍ୟ ସମ୍ଘାଦ ମୁଖ୍ୟସମ୍ଭାଦ ସଂସଦର ବଜେଟ୍ ଅଧିବେଶନ ଆକି ସମାପ୍ତ ହୋଇଛି ଉଭୟ ଗୃହ ଅନିର୍ଦ୍ଦିଷ୍ କାଳ ପାଇଁ ମୁଲତବୀ

ଲୋକସଭା ସଂସଦର ବଜେଟ୍ ଅଧିବେଶନ ଆକି ଶେଷ ହେବା ସହ ଉଭୟ ଗୃହକୁ ଅନିର୍ଦ୍ଦିଷ୍ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି

ଅନ୍ୟପକ୍ଷରେ ଗୂହର ସମସ୍ତ ସଦସ୍ୟ କରୋନା ଆକ୍ରାନ୍ତ ବାଚସ୍ବତି ଓମ୍ ବିଲାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଧାନସଭା ରାକ୍ୟ ବିଧାନସଭା ବଜେଟ ଅଧିବେଶନର ଦିବତୀୟ ପର୍ଯ୍ୟାୟ ବୈଠକର ଆକି ଦ୍ୱାଦଶ ଦିବସରେ ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି

କଳସେଚନ ବିଭାଗ ପକ୍ଷର୍ର ଏ ଦିଗରେ ସମସ୍ତ ଉଦ୍ୟମ କରାଯାଉଛି ବୋଲି ମନ୍ତୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି

ତେଣୁ ଅଧିକ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି ନିୟମିତ ପାନୀୟ ଜଳ ସମସ୍ୟା ଥିବା ଅଞଳଗୁଡ଼ିକୁ ଚିହୁଟ କରି ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ କହିଛନ୍ତି

ଲଜ୍ ଓ ହୋଟେଲଗୁଡ଼ିକୁ ନିୟମିତ ବିଶୋଧନ ଓ ସାନିଟାଇଜର ବ୍ୟବସ୍ରା କରିବାକୁ ପରାମର୍ଶ ଦିଆଯାଇଛି